ସରକାର ମଧବର୍ଭୀକାଳୀନ ବଜେଟ୍ରେ ଏହି ଯୋଜନା ସଂପର୍କରେ ସଂସଦରେ ଘୋଷଣା କରିଥିଲେ

ଏକ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତୀ ଦେଶର ଜନସାଧାରଣଙ୍ଙୁ ସେମାନଙ୍କର ଚିନ୍ତାଧାରା ଓ ମତାମତ ନରେନ୍ଦ୍ର ମୋଦି ଆପ୍ ଏବଂ ମାଇଁ ଗଭ୍ ଓପନ୍ ଫୋରମ୍ ମାଧ୍ଧମରେ ପଠାଇବା ପାଇଁ ଅନୁରୋଧ କରିଛନ୍ତି

ଆକାଶବାଶୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ ପାଞ୍ଚଟି ଗୋଷୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତୀଙ୍କ ମନର କଥା ଶୁଶିବାକୁ ମିଳିବ ରାକ୍ୟର ସମସ୍ତ ଆକାଶବାଶୀ କେନ୍ଦରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ

ଫଳରେ ସମୀକ୍ଷା ବୈଠକ ବାତିଲ ହୋଇଯାଇଥିବା ଜଶାପଡ଼ିଛି

ପ୍ରକୃତ କଥା ହେଉଛି ରାଜ୍ୟ ସରକାର ଓଡ଼ିଶାର ବିକାଶ ଓ ଉନ୍ନତି ଚାହୁଁନାହାନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି

ଶହୀଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ଶହୀଦଙ୍ଙ ଦାଦାଙ୍ଙୁ ଧକୁ

ଭିଡ଼ିଓଟି ପାକିସ୍ତାନ ଗଶମାଧ୍ଧମରେ ପ୍ରସାରିତ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି ଘଟଣାକୁ ରାଜ୍ୟବ୍ୟାପି ନିନ୍ଦା କରାଯାଇଛି

ଏଥିଲାଗି ବିଭିନ୍ନ ସ୍ତରରେ ତପ୍ରତା ପ୍ରକାଶ ପାଇଛି ଶ୍ରୀମନ୍ଦିରକୁ ଯିବା ସମୟରେ ତାଙ୍କ ସହିତ ଆଇନ ସଚିବ ଜିଲାଜକ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କେନ୍ଦ୍ ପ୍ରତ୍ନତ୍ତ୍ୱ ବିଭାଗର ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ଆମିକସ୍କ୍ୟୁରୀ ଶ୍ରୀମନ୍ଦିରର ଭିତର ବେଢା ଓ ବାହାର ବେଢାରେ ଥିବା ନୂସିଂହ ବିମଳା ଓ ଲକ୍ଷ୍ମୀ ମନ୍ଦିର ସମେତ ଆନନ ବଜାର ଆଦି ପରିଦର୍ଶନ କରିଥିଲେ

ଅହିଂସା ସବୁଠାରୁ ବଡ଼ ଅସ୍ଚ ଆଚରଣ ଓ ଉଚାରଣରେ ଗାନ୍ଧିଜୀଙ୍କ ନୀତି ପ୍ରତିଫଳିତ ହେବା ଉଚିତ

ମହିଳା ଏ ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି